ଏହା ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ଦିପାବଳୀ ଉପହାର ବୋଲି ଶ୍ରୀ ଜାବଡେକର କହିଛନ୍ତି ଏହାକୁ ଗତ ଜୁଲାଇ ମାସରୁ ଲାଗୁ କରାଯିବ ସ୍ଥାନଚ୍ୟୁତ କାଶ୍ମିରୀ ପରିବାରଗୁଡିକ ପାଇଁ ମଧ୍ୟ ସରକାର ଏକ ରିଲିଫ ସହାୟତା ମଞ୍ଜୁରୀ କରିଛନ୍ତି

ମନ୍ତ୍ରୀ କହିଛନ୍ତି' ଏହି ନିଷ୍ପଭି ସ୍ଥାନଚ୍ୟୁତ କାଶ୍କିରୀ ପରିବାରଗୁଡ଼ିକୁ ନ୍ୟାୟ ପ୍ରଦାନ କରିବ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ପାର୍ଷି ପ୍ରଦାନ ସକାଶେ ବାଧ୍ୟତାମ୍ରଳକଭାବେ ଆଗୁଆ ଆଧାର ଭିତ୍ତିକ ତଥ୍ୟ ପ୍ରଦାନ ପାଇଁ ଥିବା ନିୟମରେ କୋହଳତା ଆଣିବା ବିଷୟକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି

ଏହି ଅର୍ଥ ଚାରୋଟି କିସ୍ତିରେ ସିଧାଯାଇ ସେମାନଙ୍କ ଜମାଖାତାରେ ପହଞ୍ଚ ଥାଏ

ରେଡିଓ ଓ ଟେଲିଭିଜନ କ୍ଷେତ୍ରରେ ଭାରତ ଓ ବିଦେଶୀ ପ୍ରସାରଣକାରୀ ମାନଙ୍କ ମଧ୍ୟରେ ଏମ୍ଓୟ ସ୍ୱାକ୍ଷରକ୍ ମଧ୍ୟ ସରକାର ଅନ୍ଦ୍ରମୋଦନ କରିଛନ୍ତି ଏହି ଏମଓୟ ରେଡିଓ ଓ ଟେଲିଭିଜନକୁ ବାହାରର ପ୍ରତିଯୋଗିତାର ସମ୍ମୁଖୀନ ହେବା ଏବଂ ନୂଆ ନୂଆ ବୈଷୟିକ ଜ୍ଞାନର ଚାହିଦା ମେଣ୍ଟାଇବାରେ ସାହାଯ୍ୟ କରିବ ଏହି ନିଷ୍ପତ୍ତି ପରେ କାର୍ଯ୍ୟକ୍ରମଗ୍ରଡିକର ପ୍ରସାରଣ ପାରସ୍କରିକ ଆଦାନପ୍ରଦାନ ଓ ସହ ନିର୍ମାଣ ମାଧ୍ୟମରେ ହେବ ଏହାଦ୍ୱାରା ଆକାଶବାଣୀ ଓ ଦୂରଦର୍ଶନର ଶ୍ରୋତା ଓ ଦର୍ଶକମାନଙ୍କ ପାଇଁ ସମାନ ତଥା ଉତ୍ତମମାନର କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇପାରିବ ବୈଷୟିକ ଞ୍ଜାନ ଓ ତତ୍ ସମ୍ଭନ୍ଧୀୟ ବିଷୟର ଆଦାନପ୍ରଦାନ ଏବଂ କର୍ମଚାରୀମାନଙ୍କର ତାଲିମ ଦ୍ୱାରା ପ୍ରସାରଣ କ୍ଷେତ୍ରରେ ଦେଖାଦେଉଥିବା ନୂଆ ଚ୍ୟାଲେଞ୍ଜ ଗୁଡିକର ମଧ୍ୟ ମୁକାବିଲା କରାଯାଇପାରିବ ଜାତୀୟ ସ୍ୱାସ୍ଥ୍ୟମିଶନ ଅଧୀନରେ ଘଟିଥିବା ଅଗ୍ରଗତି ଓ ଜାତୀୟ ସ୍ୱାସ୍ଥ୍ୟମିଶନର କ୍ଷମତାପନ୍ନ କାର୍ଯ୍ୟକ୍ରମ କମିଟି ଓ ମିଶନ ଷ୍ଟିୟରିଂ ଗ୍ରପର ନିଷ୍କଭି ବିଷୟରେ ମଧ୍ୟ କେନ୍ଦ୍ର କ୍ୟାବିନେଟକୁ ସ୍ୱଚନା ଦିଆଯାଇଛି ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର କାର୍ଯ୍ୟକାରୀତା ପରଠାରୁ ଗର୍ଭବତୀ ମହିଳା ମୃତ୍ୟୁହାର ଦ୍ରୁତଗତିରେ ହ୍ରାସ ପାଇଛି

ଭାରତ ମଧ୍ୟ ମ୍ୟାଲେରିଆ ରୋଗର ନିରାକରଣରେ ବଡ ସଫଳତା ହାସଲ କରିଛି

ଏହି ସମୟରେ ଦୁଇଦେଶ ମଧ୍ୟରେ ଚେନ୍ନାଇରେ ଦ୍ୱିତୀୟ ଅଣଆନୁଷ୍ଠାନିକ ଶିଖର ବୈଠକ ଅନୁଷ୍ଠିତ ହେବ ତାଙ୍କ ସହ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି ମଧ୍ୟ ଆସୁଛନ୍ତି ଗତବର୍ଷ ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଷି ଜିନପିଙ୍ଗ୍ଙ୍କ ମଧ୍ୟରେ ଚୀନର ଓ୍ୱହାନ୍ରେ ପ୍ରଥମ ଅଣଆନୁଷ୍ଠାନିକ ଶିଖର ବୈଠକ ଅନୁଷ୍ଠିତ ହୋଇଥିଲା ଉଚ୍ଚସ୍ତରରେ ଯୋଗାଯୋଗ ବୃଦ୍ଧି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡିକ ଉପରେ ମତର ଆଦାନପ୍ରଦାନ ଓ ଦ୍ୱିପକ୍ଷୀୟ ସମ୍ପର୍କ ବୃଦ୍ଧି ପାଇଁ ଉପାୟମାନ ଖୋକି ବାହାର କରିବା ଏହି ଶିଖର ବୈଠକର ମଳଲକ୍ଷ୍ୟ ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଦୁଇଦେଶ ଆସନ୍ତା ଡିସେମ୍ବର ମାସରେ ଏକ ମିଳିତ ସନ୍ତାସବାଦ ବିରୋଧୀ ସମରାଭ୍ୟାସର ଆୟୋଜନ କରିପାରନ୍ତି ଶ୍ରୀ ଜିନପିଙ୍ଗ୍ଙ୍କ ଭାରତଗସ୍ତ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଚୀନ ଗସ୍ତକୁ ନେଇ ଭାରତ ଆଦୌ ବିବ୍ରତ ନୁହେଁ ବୋଲି ସରକାରୀ ସ୍ତରରେ କୁହାଯାଇଛି ଚୀନ ରାଷ୍ଟ୍ରପତିଙ୍କ ଏହି ଗସ୍ତ ପୂର୍ବରୁ ଭାରତରେ ଚୀନ ରାଷ୍ଟ୍ରଦୃତ ଶୃନ୍ ଓ୍ବେଇଡଙ୍ଗ୍ କହିଛନ୍ତି ଦୁଇଦେଶ କଥାବାର୍ତ୍ତା ଓ ବିଚାରବିମର୍ଶ ମାଧ୍ୟମରେ ସୀମା ସମସ୍ୟାର ସମାଧାନ କରିବା ଉଚିତ ଏକ ସମ୍ଭାଦସରବରାହ ସଂସ୍ଥାକୁ ଦେଇଥିବା ସାକ୍ଷାତକାରରେ ଚୀନ ରାଷ୍ଟ୍ରଦୃତ ସୀମା ବିବାଦକ୍ ଏକ ଜଟିଳ ତଥା ସମ୍ଭେଦନଶୀଳ ପ୍ରସଙ୍ଗ ଭାବେ ବର୍ଷନା କରିଛନ୍ତି ସେ କହିଛନ୍ତି ଏହି ପ୍ରସଙ୍ଗ ଭାରତ ଚୀନ ସମ୍ପର୍କର କେବଳ ଏକ ଅଂଶମାତ୍ର ଓ ଦୁଇଦେଶକୁ ଦ୍ୱିପକ୍ଷୀୟ ସମ୍ପର୍କ କ୍ଷେତ୍ରର ବୃହତର ଦିଗଗୁଡିକ ପ୍ରତି ଦୂଷ୍ଟି ଦେବାକୁ ହେବ ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓ ଚୀନ ରାଷ୍ଟ୍ରପତିଙ୍କ ମଧ୍ୟରେ ଶିଖର ବୈଠକ ପାଇଁ ମାମଲାପୁରମ୍ଠାରେ ପ୍ରସ୍ତୁତି ଖୁବ୍ ଜୋରସୋରରେ ଆଗେଇ ଚାଲିଛି ଗମେଣ୍ଟ ଇନୋଭେସନ ଉଚ୍ଚାଭିଳାଷୀ ପ୍ରଧାନମନ୍ତ୍ରୀ ନବୀକରଣ ଶିକ୍ଷା କାର୍ଯ୍ୟକ୍ରମ ଧ୍ରବ ଆସନ୍ତାକାଲି ବେଙ୍ଗାଲୁର ସ୍ଥିତ ଇସ୍ରୋଠାରୁ ଆରମ୍ଭ ହେବ

ସେହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୂଆ ନୂଆ କଳ୍ପନାର ବିକାଶ ଦକ୍ଷତା ବୃଦ୍ଧି ଓ ଜ୍ଞାନବୃଦ୍ଧି ଉଦ୍ଦେଶ୍ୟର ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଦେଶ ସମ୍ମୁଖୀନ ହେଉଥିବା ସାମାଜିକ ଅର୍ଥନୈତିକ ରାଜନୈତିକ ଓ ପରିବେଶ ଜନିତ ସମସ୍ୟାଗୁଡିକର ସମାଧାନରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଅବଦାନ କରିପାରିବେ ବୋଲି ଆଶା କରାଯାଉଛି

ଏହି ପୁରସ୍କାର ପାଇଁ ବୈଜ୍ଞାନିକ ଜନ୍ ଗୁଡେନଫ୍ ଷ୍ଟାନଲେ ହ୍ୱିଟିଙ୍ଗ୍ହାମ୍ ଓ ଅକିରା ଓ୍ୱେଶିନୋଙ୍କୁ ମନୋନୀତ କରାଯାଇଛି ଲିଥିୟମ ଆୟନ୍ ବ୍ୟାଟେରୀର ବିକାଶ କରିଥିବାରୁ ସେହି ତିନିଜଣ ବୈଜ୍ଞାନିକଙ୍କୁ ମିଳିତଭାବେ ରସାୟନଶାସ୍ତ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଉଛି ଏକ ଟୁଇଟ୍ ବାର୍ଭାରେ ରୟାଲ ସ୍ୱେଦିଶ ଏକାଡେମୀ ଅଫ ସାଇନ୍ସ କହିଛି ସମାଜକୁ ଫସିଲ ଇନ୍ଧନମୁକ୍ତ କରିବା ଓ ତାରମୁକ୍ତ କରିବା ପାଇଁ ସେହି ବୈଜ୍ଞାନିକମାନେ ଭିଭିଭୂମି ପ୍ରସ୍ତୁତ କରିଥିଲେ ଏକାଡେମୀର ସେକ୍ରେଟାରୀ ଜେନେରାଲ ଗୋରାନ୍ ହାନସନ୍ କହିଛନ୍ତି ଏହି ପୁରସ୍କାର ଏକ ରିଚାଜେବୁଲ ବିଶ୍ୱ ଉଦ୍ଦେଶ୍ୟରେ ପ୍ରଦାନ କରାଯାଉଛି ଟେକ୍ୱାସ ବିଶ୍ୱ ବିଦ୍ୟାଳୟର ଜନ୍ ଗ୍ରଡେନଫ୍ ଏହି ନୋବେଲ ପ୍ରରସ୍କାର ପାଇବାରେ ବରିଷ୍ଣତମ ପ୍ରଫେସର ହେବାର ଗୌରବ ଅର୍ଜନ କରିଛନ୍ତି ଏମ୍ ଷ୍ଟାନଲେ ହ୍ୱିଟିଙ୍ଗ୍ହାମ୍ ନ୍ୟୁୟର୍କର ଷ୍ଟେଟ୍ ୟୁନିଭରସିଟିରୁ ଥିବାବେଳେ ଅକିରା ଓ୍ୱେଶିନୋ ଜାପାନର ଆସାହୀ କାସେଇ କର୍ପୋରେସନ ଓ ମେଇଜୋ ୟୁନିଭରସିଟିରୁ ଅଛନ୍ତି କାନାଡାର କେମ୍ସ୍ ପେବଲ୍ୱଙ୍କୁ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପ୍ରଦାନ ଲାଗି ଗତକାଲି ଘୋଷଣା କରାଯାଇଥିଲା

ହରିୟାଣା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା ପାଇଁ ନିର୍ବାଚନ କମିଶନ ର ଏକ ଉଚ୍ଚସ୍ତରୀୟ ଦଳ ଆଜି ରାଜ୍ୟକୁ ଗସ୍ତ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଫିସର ଅନୁରାଗ ଅଗ୍ରୱାଲ କହିଛନ୍ତି ନିର୍ବାଚନ କମିଶନ ଦଳ ଆଜି ଅପରାହ୍ନରେ ରାଜନୈତିକ ଦଳଗୁଡିକର ନେତାମାନଙ୍କ ସହ ବୈଠକରେ ମିଳିତ ହୋଇଛନ୍ତି ଏହାପରେ ହରିୟାଣା ମୁଖ୍ୟ ନିର୍ବାଚନ ରାଜ୍ୟ ନୋଡାଲ ଅଫିସରଙ୍କ ସହ ଏକ ବୈଠକ ବସିବାର କାର୍ଯ୍ୟସ୍ଚଚୀ ରହିଛି ସେ କହିଛନ୍ତି ନିର୍ବାଚନ କମିଶନ ଦଳ ରାଜ୍ୟ ଡିଭିଜିନାଲ କମିଶନର କିଲ୍ଲା ନିର୍ବାଚନ ଅଫିସର ଓ ପୋଲିସ ଅଫିସରମାନଙ୍କ ସହ ଆସନ୍ତାକାଲି ଏକ ବୈଠକରେ ମିଳିତ ହୋଇ ନିର୍ବାଚନ ସଂକ୍ରାନ୍ତୀୟ ବିଭିନ୍ନ ସମସ୍ୟାବଳୀ ଉପରେ ଆଲୋଚନା କରିବେ ଏହାପରେ ନିର୍ବାଚନ କମିଶନ ଦଳ ହରିୟାଣା ମୁଖ୍ୟ ସଚିବଙ୍କ ସହ ଏକ ବୈଠକରେ ମିଳିତ ହେବେ ଓ ପରେ ସନ୍ଧ୍ୟାରେ ଏକ ସାମ୍ଭାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେବେ ମହାରାଷ୍ଟ୍ରରେ ସ୍ଥାନୀୟ ତଥା ରାଜ୍ୟସ୍ତରୀୟ ନେତାମାନେ ବଡ ବଡ ର୍ୟାଲି ଓ ସଭାସମିତିମାନ କରି ନିର୍ବାଚନ ପ୍ରଚାର ଆରମ୍ଭ କରିଦେଲେଣି ଶିବସେନା ଓ ବିଜେପି ମରୁଡି ରିଲିଫ କୃଷିରଣ ଛାଡ ଓ ମୌଳିକ ତାଞ୍ଚା ବିକାଶ ଆଦି ବିଷୟ ଉପରେ ନିର୍ବାଚନ ପ୍ରଚାରରେ ଉଲ୍ଲେଖ କରୁଥିବାବେଳେ କଂଗ୍ରେସ ଓ ଏନସିପି ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ଭଳି ତଦନ୍ତକାରୀ ସଂସ୍ଥାଗୁଡିକ ଅପବ୍ୟବହାର ଓ ବିକାଶମଳକ କାର୍ଯ୍ୟ କରାଯାଇ ନ ଥିବା ବିଷୟ ଉଲ୍ଲେଖ କରୁଛନ୍ତି

ଆସନ୍ତାକାଲି ପ୍ରାର୍ଥପତ୍ରଗୁଡିକୁ ଯାଞ୍ଚ କରାଯିବ ଓ ପ୍ରାର୍ଥପତ୍ର ପ୍ରତ୍ୟାହାରର ଶେଷ ଦିନ ଶୁକ୍ରବାର ରହିଛି ଇତିମଧ୍ୟରେ ଜାମ୍ମୁ ଓ କାଶ୍ମୀର ପ୍ରଦେଶ କଂଗ୍ରେସ କମିଟି ଆଗାମୀ ବ୍ଲକ ଡେଭଲପମେଣ୍ଟ କାଉନସିଲ ନିର୍ବାଚନକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି